ପୁରୀ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ମଧ୍ଧ ଜଣେ ପ୍ରଶାସକ ଦାୟିତ୍ୱରେ ରହିବେ

ଏଥିରେ କେତେକ ପ୍ରସ୍ତାବ ଦିଆଯାଇଛି ଏକକାଳୀନ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଶା ଲାଗୁ କରାଯାଇଛି ସାମାଜିକ ଦୂରତା ମନ୍ଦିର ଦ୍ୱାରରେ ସାନିଟାଇଜର ରଖିବା ଓ ବାରମ୍ୟାର ମନିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି ଏହିସବୁ ନିୟମ ମାନି ମନ୍ଦିର ଗୁଡ଼ିକ ଖୋଲିପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ଠାବ ଦିଆଯାଇଛି